ଏହି ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି

ଆସନ୍ତାକାଲି ଏବଂ ଗୁରୁବାର ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି

ସାକ୍ଷିଗୋପାଳଠାରେ ଶିଳାନ୍ୟାସ କରିବା ସହିତ ସାଧାରଣସଭାରେ ଉଦ୍ବୋଧନ ଦେବା ସହ ବୃକ୍ଷଚାରା ରୋପଣ କରିବେ ବୋଲି ସ୍ଚନା ମିଳିଛି

କେବଳ ପାସ୍ ଏବଂ ନିମନ୍ତଶପତ୍ର ମାଧ୍ଧମରେ ହିଁ ଷ୍କାଡିୟମ୍ରେ ପ୍ରବେଶ ବ୍ୟବସ୍ରା କରାଯାଇଛି